ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ଦୋଚନ କରିବା ସହ ସେହି ବାସଗୃହଗ୍ରଡ଼ିକର ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ଆବାସ ଯୋଜନା ଦେଶର ଗରିବ ଲୋକମାନଙ୍କୁ ବାସଗୃହ ଯୋଗାଇବା ସଂଗେ ସଂଗେ ସେମାନଙ୍କର ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ମନୋବଳ ବୃଦ୍ଧି କରିବ ଏହି ଅବସରରେ ସେ ଧର ସିଦ୍ଧି ସିଙ୍ଗ୍ରଉଲି ଓ ଗୋଆଲିଅର ଜିଲ୍ଲାଗୁଡ଼ିକର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗରିବ ଲୋକମାନଙ୍କର ସମସ୍ୟା ଦୂର କରିବାକୁ ସରକାର ସବୁମତେ ଉଦ୍ୟମ ଚଳାଇଛନ୍ତି ଦେଶରେ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସତ୍ତ୍ୱେ ଏହି ବାସଗୃହଗୁଡ଼ିକୁ ନିର୍ମାଣ କରାଯାଇ ସେଗୁଡ଼ିକର କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଗରିବ ଲୋକମାନଙ୍କ ପାଇଁ ଏକ ନୂଆ ଯୁଗର ଆରମ୍ଭ ହୋଇଛି

କୋଭିଡ୍ ନାଇଷ୍ଟିନ୍ର ପରିଚାଳନା ପାଇଁ ବିଭିନ୍ନ ପଦ୍ଧତି ଉପରେ ଏଥିରେ ଆଲୋଚନା କରାଯାଇଛି ଦେଶରେ କୋଭିଡ୍ ନାଇଷ୍ଟିନ୍ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଥିବାରୁ ଏହାର ମୁକାବିଲା ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ର ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି କୋଭିଡ୍ ନାଇଷ୍ଟିନ୍ର ପରିଚାଳନା ସମୟରେ ହସ୍କିଟାଲ୍ ଗୁଡ଼ିକ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଜଣାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କୌଣସି କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତ ଯେପରି ଶଯ୍ୟା ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରାଯିବ ଏବଂ ସେମାନଙ୍କର ଉପଯୁକ୍ତ ଚିକିହା କରାଯିବ ସେ କହିଛନ୍ତି ଏଭଳି ଏକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଯେପରି କେହି ଏଥିରୁ ବଞ୍ଚିତ ହେବେ ନାହିଁ ଓ ଏଥିପାଇଁ ରୋଗୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ

ମୃତ୍ୟୁ ହାର କମ୍ କରିବା ପାଇଁ ଅନ୍ୟ ରୋଗରେ ପୀଡ଼ିତ ରୋଗୀମାନଙ୍କର ଠିକ୍ ସମୟରେ ଚିକିତ୍ସା ପ୍ରତି ବୈଠକରେ ଗୁରୁତ୍ୱାରୋପ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତ ମାନଙ୍କର ଚିକିିି୍ସା ସହ ଜଡ଼ିତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସୁରକ୍ଷା ପ୍ରଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ ଭରିଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିହିତ ହେଉଥିବା ସଂକ୍ମିତମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ମନ୍ତ୍ରଣାଳୟ କହିଛି ମୋଟ୍ ସଂକ୍ରମଣର ତିନି ଚତୁର୍ଥାଂଶରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିସାରିଲେଣି ଓ ଏହାର ଏକଚତ୍ରର୍ଥାଂଶ ଲୋକଙ୍କର ଚିକିସ୍ତା କରାଯାଉଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ତାମିଲନାଡ଼ୁ ଦିଲ୍ଲୀ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁଜରାତ ଭଳି ରାଜ୍ୟମାନ ରହିଛି ରୋଗୀମାନଙ୍କୁ ଶୀଘ୍ୱ ଚିହ୍ରଟକରି ସେମାନଙ୍କର ତୂରନ୍ତ ଚିକିତ୍ସା କରାଯିବା ଓ ଆଇସିୟୁ ଡାକ୍ତରମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟମାନଙ୍କ ସଂଖ୍ୟା ଯଥେଷ୍ଟ ମାତାରେ ବୃଦ୍ଧି ପାଉଛି ମନ୍ତ୍ରଣାଳୟ କହିଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଉଚ୍ଚସ୍ତରରେ ଥିବାର ଖବରମାନ ଆସି ପହଞ୍ଚୁଛି

ଦୈନିକ ଅଧିକ ନମୁନା ପରୀକ୍ଷା କରୁଥିବା ଦେଶଗୁଡ଼ିକ ଶ୍ରେଣୀରେ ଭାରତ ସ୍ଥାନ ପାଇଛି

ଏହି ଟ୍ରେନ୍ଗୁଡ଼ିକ ସମ୍ପର୍ଣ୍ଣ ରିଜର୍ଭଡ୍ ଟ୍ରେନ୍ ରହିଛି ରେଳବାଇ କହିଛି ଶାରିକ ଦୂରତା ବଜାୟ ରଖିବା ଥର୍ମାଲ୍ ଯାଞ୍ଚ ଓ ମାସ୍କ୍ ପରିଧାନ କରିବା ଭଳି ସମସ୍ତ କୋଭିଡ୍ କଟକଣାଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରାଯାଉଛି

ଲୋକମାନଙ୍କର ଗମନାଗମନ ଓ ଟ୍ରେନ୍ଗୁଡ଼ିକରେ ବସିବା ସ୍ଥାନକୁ ଭିଭି କରି ସ୍ୱେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ ପାଇଁ ନିଷ୍ପଭି ନିଆଯାଇଛି କମ୍ ଟ୍ରେନ୍ ଚଳାଚଳ କରୁଥିବାରୁ ଭିଡ଼ କମ୍ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି

ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କର ଚାହିଦା ଓ୍ବେଟିଂ ଲିଷ୍ଟକୁ ଯାଞ୍ଚ କରାଯାଉଛି ଆବଶ୍ୟକ ପଡ଼ିଲେ ଅଧିକ ଟ୍ରେନ୍ ଚଳାଚଳ କରାଯିବ ବୋଲି ରେଳ ମନ୍ତ୍ରଣାଳୟ କହିଛି ଇତିମଧ୍ୟରେ ଦିଲ୍ଲୀ ମେଟ୍ରୋର ସମସ୍ତ ଲାଇନ୍ରେ ଆଜିଠାରୁ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଯାଇଛି

ଏୟାର୍ପୋର୍ଟ୍ ଏକ୍୍ ପ୍ରେସ୍ ୱେରେ ମେଟ୍ରୋ ସେବା ଆରୟ ଯୋଗୁଁ ଦିଲ୍ଲୀ ମେଟ୍ରୋର ସମସ୍ତ ଲାଇନ୍ରେ ମେଟ୍ରୋ ଚଳାଚଳ କରୁଛି ଯାତ୍ରୀମାନେ ମେଟ୍ରୋ ଟ୍ରେନ୍ ଯାତ୍ରା ସମୟରେ କୋଭିଡ୍ କଟକଣା ସମ୍ପନ୍ଧୀୟ ନିୟମାବଳୀଗୁଡ଼ିକର ପାଳନ କରିବାକୁ ଡିଏମ୍ଆର୍ସି ଅନୁରୋଧ କରିଛି

ଏହା ପୂର୍ବରୁ ଦିଲ୍ଲୀ ମେଟ୍ରୋ ସେବା ପାଞ୍ଚ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା କେଇଇ ମେନ୍ ରେଜଲ୍ଟ ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ଚାରି ଦିନର ରେକର୍ଡ ସମୟ ମଧ୍ୟରେ ମେନ୍ ମିଳିତ ପ୍ରବେଶିକା ପରୀକ୍ଷା ଫଳାଫଳ ଘୋଷଣା କରିଛି ଜେଇଇ ଆଡଭାନ୍ନଡ୍ ପରୀକ୍ଷା ଦେବା ପାଇଁ ଏହା ଏକ ଯୋଗ୍ୟତା ପରୀକ୍ଷା ଥିଲା ଯାହା ଚଳିତ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା

ଜେଇଇ ମେନ୍ ପରୀକ୍ଷାକୁ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଦୁଇ ଥର ସ୍ଥଗିତ ରଖାଯାଇଥିଲା

ଗତ ଜାନୁଆରୀ ମାସରେ ପ୍ରଥମ ପ୍ରବେଶିକା ପରୀକ୍ଷା ହୋଇଥିଲା

ସେହି ଯୁବକମାନଙ୍କ ନିଖୋଜ ବିଷୟରେ ଖବର ପ୍ରଚାରିତ ହେବା ପରେ ସେନାବାହିନୀ ପିଏଲ୍ଏ ସହ ଯୋଗାଯୋଗ କରିଥିଲା ଓ ସେମାନଙ୍କୁ ଖୋଜି ଭାରତକୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲା